ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଖାଲି ପଦବୀ ପୂରଣପାଇଁ ବିଭାଗଭିତ୍ତିକ ନୂଆ ନିଯୁକ୍ତି ପ୍ରକ୍ରିୟା ଉପରେ ଆଲୋଚନା ଲାଗି ସମାଜବାଦୀ ପାର୍ଟି ବହୁଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଏକ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ

କଂଗ୍ରେସ ସାଂସଦ ରିପୁନ୍ ବୋରା ଏନ୍ଆର୍ସି ପ୍ରସଙ୍ଗ ଉତ୍ଥାପନ କରିଥିଲେ

ଏଲ୍ଏସ୍ ଆଡ୍ଜଣ୍ଣେଡ଼୍ ଲୋକସଭାର ଉପସ୍ଥିତ ଆସ୍କା ସାଂସଦ ଲଡ଼ୁକିଶୋର ସ୍ୱାଇଁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଭାକାର୍ଯ୍ୟକୁ ଆଜି ସାରାଦିନପାଇଁ ମୁଲତବୀ ରଖାଯାଇଛି ଓଡ଼ିଶା ବିଜୁ ଜନତା ଦଳ ସାଂସଦ ସ୍ୱର୍ଗତ ସ୍ୱାଇଁ ଆକି ସକାଳେ ଭ୍ରବନେଶ୍ୱରର ଏକ ବେସରକାରୀ ହସ୍କିଟାଲ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସମାଜପାଇଁ ତାଙ୍କର ସେବା ଓ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ତାଙ୍କ ଅବଦାନକୁ ଲୋକମାନେ ସବୁଦିନ ପାଇଁ ମନେରଖିବେ ତାଙ୍କ ପୁଅ ନଚିକେତାଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତାବେଳେ ପ୍ରଧାନମନ୍ତ୍ରୀ ଶୋକ ଓ ସମବେଦନା ଜଣାଇଛନ୍ତି ପାର୍ଲ ପ୍ରୋଟେଷ୍ଟ କଂଗ୍ରେସ ସମାଜବାଦୀ ପାର୍ଟି ବହୁଜନ ସମାଜ ପାର୍ଟି ଓ ତେଲ୍ରଗ୍ରଦେଶମ୍ ପାର୍ଟି ସମେତ ବିରୋଧୀ ଦଳଗ୍ରଡ଼ିକ ଆଜି ସଂସଦ ପରିସରରେ ପୃଥକ୍ ପୃଥକ୍ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି

ତେଲୁଗୁଦେଶମ୍ ପାର୍ଟିର ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଏବଂ ରାଜ୍ୟ ପୁନର୍ଗଠନ ଆଇନର କାର୍ଯ୍ୟକାରିତାପାଇଁ ଦାବି କରିଥିଲେ

କୃଷକ ପରିବାରଗୁଡ଼ିକର ଆୟ ବ୍ୟୟ ଓ ଋଣ ଆଦି ବିଷୟଗୁଡ଼ିକର ସର୍ଭେ କରିବ ସରକାର ଲୋକସଭାରେ ଏହି ସ୍ବଚନା ଦେଇଛନ୍ତି

ଆମର ସମ୍ଭାଦଦାତା ଜଣାଇଛନ୍ତି ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱୟଂଚାଳିତ ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ଏହି ବିଜେତାମାନଙ୍କୁ ଚୟନ କରିଥିଲେ

ଏକ ସରକାରୀ ବିଜ୍ଞପ୍ତିରେ କ୍ରହାଯାଇଛି ଚାରି ଜଣିଆ ସଦସ୍ୟ ବିଶିଷ୍ଟ ଏହି ଏସ୍ଆଇଟିରେ ଅଧ୍ୟକ୍ଷ ରହିବେ ଉତ୍ତର ପ୍ରଦେଶର ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଅତ୍କୁଲ

ଅବସରପ୍ରାପ୍ତ ଜିଲ୍ଲା ଦୌରା ଜଜ୍ ସୁବାସ ଚନ୍ଦ୍ର ଅଗ୍ରୱାଲ୍ ଏବଂ ଅବସରପ୍ରାପ୍ତ ଅତିରିକ୍ତ ବିଚାର ବିଭାଗ ନିର୍ଦ୍ଦେଶକ ଯୋଗେଶ୍ୱର କ୍ରିଷ୍ଣ ଶ୍ରୀବାସ୍ତବ ଏଥିରେ ସଦସ୍ୟ ଅଛନ୍ତି

ଖଣିଜ ସମ୍ପଦରେ ଭରପ୍ରର ଅନୁଗୁଳ ଡେଙ୍କାନାଳ କିଲ୍ଲାକୁ ରାଜ୍ୟର ଅନ୍ୟ ଅଞ୍ଚଳ ସହ ଉତ୍ତମ ସଂଯୋଗ ସ୍ଥାପନ ଦିଗରେ ଏହି ପ୍ରକଳ୍ପ ସହାୟକ ହେବ

ଏହି ପ୍ରକଳ୍ପ ନିଯୁକ୍ତି ସୁଯୋଗ ସ୍ଚଷ୍ଟି କରିବା ସଙ୍ଗେ ସ୍ଥାନୀୟ ଲୋକମାନଙ୍କ ସାମାଜିକ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଶିବ ବୋଲି ଆଶା କରାଯାଉଛି ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯିବେ

ଏହି ଉପଗ୍ରହକୁ ଭିସାଟ୍ ନେଟ୍ୱର୍କ ଟେଲିଭିଜନ୍ ଅପ୍ ଲିଙ୍କ୍ ଡିକିଟାଲ୍ ଉଗ୍ରହ ନ୍ୟୁକ୍ ସଂଗ୍ରହତା ଡିଟିଏଚ୍ ଟେଲିଭିଜନ ସେବା ସେଲୁଲାର ବ୍ୟାକ୍ ହାଉଲ୍ ସଂଯୋଗ ଏବଂ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ

ଏସ୍ସି ସାବରିମାଳା କେରଳ ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାମାନଙ୍କୁ ପ୍ରବେଶ ଅନ୍ତମତି ସଂକ୍ରାନ୍ତ ରାୟର ପ୍ରନର୍ବିଚାର ପାଇଁ ଆବେଦନଗ୍ରଡ଼ିକ ଉପରେ ସୁପ୍ରିମ୍କୋର୍ଟରେ ଆଜିଠାରୁ ଶୁଣାଣି ଆରମ୍ଭ ହୋଇଛି ନାୟର୍ ସେବା ସମାଜ ପକ୍ଷରୁ ଆଇନଜୀବୀ କେ ପରାଶରନ୍ ପାଞ୍ଚ ଜଣିଆ ବିଚାରକ ମଣ୍ଡଳୀ ଆଗରେ ରାୟକୁ ଖାରଜ କରିବାପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଆର୍ ଏଫ୍ ନରିମାନ୍ ଏଏମ୍ ଖାନ୍ୱିଲ୍କର ଡି ୱାଇ ଚନ୍ଦ୍ରଚୃଡ଼ ଏବଂ ଇନ୍ଦୁ ମାଲ୍ହୋତ୍ରାଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ପୁନର୍ବିଚାର ଆବେଦନ ଉପରେ ଶୁଣାଣି କର୍ତ୍ଥନ୍ତି

ତନ୍କଧ୍ୟରେ କେତେକ ପୁନର୍ବିଚାର ଆବେଦନ ଥିଲାବେଳେ ଆଉ କେତେକ ସ୍ଥାନାନ୍ତର ଆବେଦନ ରହିଛି ଗତବର୍ଷ ସେପ୍ଟେମ୍ବର ମାସରେ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ସାୟିଧାନିକ ଖଣ୍ଡପୀଠ ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାମାନଙ୍କ ପ୍ରବେଶ ପାଇଁ ଅନୁମତି ଦେଇଥିଲେ

ଟ୍ରମ୍ ଆଡ୍ରେସ୍ କେବଳ ଯୋଗ୍ୟତା ଭିତ୍ତିରେ ଆମେରିକାରେ ପ୍ରବେଶ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟସମୂହ ବାର୍ଷିକ ଅଧିବେଶନ ଦେଲାବେଳେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ପ୍ରବାସୀ ନାଗରିକମାନେ ତାଙ୍କ ଦେଶକୁ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରୁଛନ୍ତି କିନ୍ତୁ ବୈଧ ଯୋଗ୍ୟତା ସହ ସେମାନେ ଆମେରିକାକୁ ଆସିବା ଉଚିତ

ଦକ୍ଷିଣାଞ୍ଚଳ ସୀମାରେ ସେ ନିଣ୍ଢିତ ପ୍ରାଚୀର ନିର୍ମାଣ କରିବେ ବୋଲି ଦୋହରାଇଛନ୍ତି ଶ୍ରୀ ଟ୍ରମ୍ପ୍ କଂଗ୍ରେସ ସଭାକୁ କହିଛନ୍ତି ଆମେରିକାର ନିଯୁକ୍ତି ଓ ସମ୍ପଦ ଚୋରି କରାଯାଉଥିବାର୍ତ ଚୀନ୍ ସହ ବାଶିଜ୍ୟ କଥାବାର୍ତ୍ତାର ପରିସମାପ୍ତି ହେବ ତାଲିବାନ୍ ସହ ଟ୍ରମ୍ପ୍ ପ୍ରଶାସନ ଗଠନମଳକ କଥାବାର୍ତ୍ତା ଚଳେଇଥିବା ବିଷୟ କଂଗ୍ରେସ ସଭାକୁ ସୂଚନା ଦେବାକୁ ଯାଇ ଶ୍ରୀ ଟ୍ରମ୍ପ୍ କହିଛନ୍ତି ସେ ଦେଶରେ ରାଜନୈତିକ ସମାଧାନରେ ଉପନୀତ ହେବାଲାଗି ଆମେରିକା କଥାବାର୍ତ୍ତାକୁ ତ୍ୱରାନ୍ୱିତ କରିଛି